ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଟ୍ୱିଟ୍ କରି ସେ ଏହା କହିଛନ୍ତି

ସରକାରଙ୍କ ପ୍ରଧାନମନ୍ତୀ ଉଜ୍ୱଳା ଯୋଜନା ଅଧୀନରେ ଗ୍ୟାସ୍ ସିଲିଶ୍ଡରଘରକୁ ବିକୁଳି ବିକୁଦ୍ଧ ପାନୀୟ ଜଳ ଓ ଶୌଚାଳୟ ଭଳି ଅନେକ ଜନକଲ୍ୟାଶ ପଦକ୍ଷେପ ସୁନିଶ୍ବିତ କରାଯାଇ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

କରୋନା ସଂକ୍ରମଣକ୍ ଦୃଷିରେ ରଖ ପୂଜା ମଣ୍ଡପରେ ସାର୍ବଜନୀନ ପୂଜା ବାରଣ କରାଯାଇଛି

ଅନ୍ୟପକ୍ଷରେ ବୈତରଶୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ପାଣିପାଗ ବଙ୍ଗୋପସାଗରରେ ସୃଷ ଲଘ୍ରଚାପର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଚାନରେ ବର୍ଷା ଜାରି ରହିଛି